ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କର୍ମକର୍ତ୍ତାମାନେ କହିଛନ୍ତି କାତୀୟ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ପାଇଁ କିଛି ପ୍ରଶ୍ନ ସହ ଏକ ଫର୍ମ ଖୁବ୍ ଶୀଘ୍ର ଚୃଡ଼ାନ୍ତ କରାଯିବ ସେମାନେ କହିଛନ୍ତି ଅଧିକାଂଶ ରାଜ୍ୟ ଜାତୀୟ ଜନସଂଖ୍ୟା ପଞ୍ଜିକା ସମ୍ଭନ୍ଧୀୟ ନିୟମ ବିଷୟରେ ନୋଟିସ୍ ଜାରି କରିଛନ୍ତି ଜାତୀୟ ଜନସଂଖ୍ୟା ପଞ୍ଜିକାରେ ଦେଶର ପ୍ରକୃତ ନାଗରିକମାନଙ୍କର ନାମ ତାଲିକା ରହିବ ଏହି ପ୍ରକ୍ରିୟା କେବଳ ଆସାମକୁ ଛାଡ଼ି ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ଏପ୍ରିଲ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସମ୍ପର୍ଶ୍ଣ ହେବ ଜନଗଣନା ପ୍ରକ୍ରିୟାରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯିବା ସମୟରେ ଏହା କରାଯିବ ଆସାମରେ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତତ ହୋଇସାରିଥିବାର୍ ସେଠାରେ ଜାତୀୟ ଜନଗଣନା ପଞ୍ଜିକା ପ୍ରକ୍ରିୟା ହେବ ନାହିଁ

ଗୁରୁତର ଆହତ ଯାତ୍ରୀମାନଙ୍କ କଟକ ଏସ୍ସିବି ମେଡିକାଲ୍ କଲେଜ ହସ୍କିଟାଲ୍କୁ ସ୍ଥାନାନ୍ତର କରାଯାଇଛି ମିଳିଥିବା ରିପୋର୍ଟ ଅନୁଯାୟୀ ଘନକୁହୁଡ଼ି ଯୋଗୁଁ ଲୋକମାନ୍ୟ ସୁପର୍ ଫାଷ୍ଟ ଏକ୍ଟପ୍ରେସ୍ ଟ୍ରେନ୍ଟି ଏକ ମାଲବାହୀ ଟ୍ରେନ୍ର ଗାର୍ଡ଼ ଭ୍ୟାନ୍କୁ ଧକ୍କା ଦେବା ଫଳରେ ଏହି ଦୂର୍ଘଟଣା ଘଟିଥିଲା

ରେଳବାଇ ଉଦ୍ଧାରକାରୀ ଏବଂ କର୍ରରୀକାଳୀନ ଚିକିତ୍ସକ ଦଳ ଅଗ୍ନିଶମ କର୍ମଚାରୀ ଏବଂ ଆୟୁଲାନ୍ସ ଘଟଣାସ୍ଥଳରେ ପହଞ୍ ଉଦ୍ଧାର କାର୍ଯ୍ୟ କରୁଛନ୍ତି ରେଳବାଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଦୁର୍ଘଟଣା ସ୍ତଳକୁ ଯାଇଛନ୍ତି

ମଝିରେ ଅଧିବେଶନ କିଛିଦିନ ପାଇଁ ବନ୍ଦ୍ ରହିବ

ଇଣ୍ଡିଆ ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦରେ ପାକିସ୍ତାନ ପୁନର୍ବାର କାଶ୍କୀର ପ୍ରସଙ୍ଗ ଉତ୍ଥାପନ କରିବାକୁ ପ୍ରଚେଷ୍ଟା କରିଥିବାରୁ ଭାରତ ତାହାର ତୀବ୍ର ସମାଲୋଚନା କରିଛି କିନ୍ତୁ ପାକିସ୍ତାନ ଏହା କରିବାରେ ବିଫଳ ହୋଇଛି ଭାରତ ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ପାକିସ୍ତାନକୁ ଯେଉଁସବୁ ପଦକ୍ଷେପ ନେବା କଥା ତାହା ପ୍ରତି ସେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ ବୋଲି ଭାରତ ଦୋହରାଇଛି ପାକିସ୍ତାନ ସପକ୍ଷରେ କେବଳ ଚୀନ୍ ମତ ଦେଇଥିଲା ନିରାପତ୍ତା ପରିଷଦର ଅନ୍ୟ ସଦସ୍ୟ ଦେଶମାନେ ଏହି ପ୍ରସଙ୍ଗ ନ ଉଠାଇବାରୁ ପାକିସ୍ତାନର ଉଦ୍ୟମ ବ୍ୟର୍ଥ ହୋଇଯାଇଥିଲା ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ବିଷୟ ବୋଲି ବିବେଚନା କରୁଛନ୍ତି ପୂର୍ବରୁ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାପାଇଁ ଚୀନ୍ ସାନି ଉଦ୍ୟମ କରିଥିଲା ଜାତିସଂଘ ନିରାପତ୍ତା ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ସମୟରେ ଚୀନ୍ ଏଭଳି ପ୍ରଚେଷ୍ଟା କରିଥିଲା କାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ୍ ଆକବର ଉଦ୍ଦିନ୍ କହିଛନ୍ତି ପାକିସ୍ତାନଦ୍ୱାରା ଉତ୍ଥାପନ କରାଯାଇଥିବା ଏହି ବିଷୟକୁ ସଦସ୍ୟ ରାଷ୍ଟ୍ରମାନେ ଗୁରୁତ୍ୱ ଦେଇ ନ ଥିଲେ ଓ ସେହି ପ୍ରସଙ୍ଗର କୌଣସି ବିଶେଷତ୍ୱ ନ ଥିଲା ବୋଲି ସେମାନେ ଅନୁଭବ କରିଥିଲେ

ଏହାଦ୍ୱାରା ଏହି ଲେନ୍ଗୁଡ଼ିକରେ ଫାସ୍ଟ୍ୟାଗ୍ ଜରିଆ ବ୍ୟତୀତ ନଗଦ ଟଙ୍କା ଆକାରରେ ମଧ୍ୟ ଟୋଲ୍ ଫି' ଆଦାୟ କରାଯାଇ ପାରିବ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାଂଶ ଟୋଲପ୍ଲାକାରେ ଭିଡ଼କୁ ଦେଖି କେନ୍ଦ୍ର ସରକାରଙ୍କୁ ଏ ନେଇ ଅନୁରୋଧ କରିବା ପରେ ନିୟମରେ ପରିବର୍ଭନ କରାଯାଇଛି

ହୋମ୍ କମିଟି ଆସାମର ମୂଳ ବାସିନ୍ଦାମାନଙ୍କୁ ସାୟିଧାନିକ ସୁରକ୍ଷା ପ୍ରଦାନ ସକାଶେ ପଥ ନିର୍ଦ୍ଧାରଣ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ଦ୍ୱାରା ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ରିପୋର୍ଟ ପ୍ରଦାନ ସମୟ ସୀମାକୁ ଆହୁରି ଏକ ମାସ ବୂଦ୍ଧି କରାଯାଇଛି

ଆସାମ ବିଧାନସଭା ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ଅହମିଆ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ଏହି କମିଟି ଅନୁଧ୍ୟାନ କରିବ ସେହିପରି କମିଟି ଅହମିଆ ଲୋକମାନଙ୍କପାଇଁ ଆସାମ ସରକାରଙ୍କ ଅଧୀନରେ ମିଳୁଥିବା ନିଯୁକ୍ତି ବ୍ୟବସ୍ଥାରେ ଯଥାର୍ଥ ସ୍ଥଳର ସ୍ଥାନ ସଂରକ୍ଷଣପାଇଁ ସୁପାରିସ କରିବ ରାୱତ୍ ଟେରରିଜିମ୍ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ କେନେରାଲ୍ ବିପିନ ରାଓ୍ୱତ୍ ଯେଉଁମାନେ ସନ୍ତାସବାଦକୁ ପ୍ରୋସାହିତ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ସନ୍ତାସବାଦର ମୂଲୋତ୍ପାଟନ କରାଯାଇ ଏହାକୁ ସମୂଳେ ବିନାଶ କରାଯିବା ଉଚିତ

ଜେନେରାଲ୍ ରାଓ୍ୱତ୍ କହିଛନ୍ତି ଏକ ଦେଶ ଯିଏ ଏକ ପକ୍ଷରେ ସନ୍ତାସବାଦ ବିରୋଧି ଆନ୍ତର୍ଜାତିକ ସଂଗ୍ରାମରେ ଭାଗିଦାର ରହି ଅନ୍ୟ ପକ୍ଷରେ ସନ୍ତାସବାଦକୁ ପ୍ରୋହାହିତ କରୁଛି ସେଭଳି ଦେଶ ସହ କେହି ଭାଗିଦାରୀ ସ୍ଥାପନ କରିବା ଉଚିତ ନୁହେଁ ସେ ପୁଣି କହିଛନ୍ତି ଯେପର୍ଯ୍ୟନ୍ତ ଏକ ଦେଶ ସନ୍ତାସବାଦକୁ ପ୍ରୋହାହିତ କରୁଥିବ ସେପର୍ଯ୍ୟନ୍ତ ସନ୍ତାସବାଦର ଦମନ ସମ୍ଭବ ହେବ ନାହିଁ ଓ କୌଣସି ନା କୌଣସି ସ୍ଥାନରେ ଏହା ମୁଣ୍ଡ ଟେକୁଥିବ

ସେ ପୁଶି କହିଛନ୍ତି ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକା ସନ୍ତାସବାଦକୁ ରୋକିବାପାଇଁ ଏକ ଉତ୍ତମ ପଦକ୍ଷେପ ଇରାନ୍ ଏଫ୍ଏମ୍ ଇରାନ୍ ବୈଦେଶିକ ମନ୍ତ୍ରୀ ଜାବାଦ୍ ଜରିଫ୍ କହିଛନ୍ତି ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ଗତକାଲି ନୂଆଦିଲ୍ଲୀରେ ରାଇସିନା କଥାବାର୍ତ୍ତାରେ ଉଦ୍ବୋଧନ ଦେଇ ଶ୍ରୀ କରିଫ୍ ଏହା କହିଛନ୍ତି ପରିସ୍ଥିତିରେ ଉନ୍ନତି ଆଣିବାରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ କାରଣ ସେହି ଅଞ୍ଚଳରେ ଭାରତର ଭୂମିକାକୁ ସର୍ବଦା ପ୍ରାଧାନ୍ୟ ଦିଆଯାଇଆସ୍କ୍ଥି ଭାରତ ଗସ୍ତରେ ଆସିଥିବା ଇରାନ୍ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ସାକ୍ଷାତ୍ କରିଛନ୍ତି ଏହି ସମୟରେ ଦୁଇ ନେତା ସେହି ଅଞ୍ଚଳର ଶାନ୍ତି ନିରାପତ୍ତା ଓ ସ୍ଥିରତା ସଂକ୍ରାନ୍ତରେ ଆଲୋଚନା କରିଥିଲେ ଇତିମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଇରାନ ବୈଦେଶିକ ମନ୍ତ୍ରୀ ଜାବାଦ୍ ଜରିଫ୍ଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଛି ଶ୍ରୀ ଜରିଫ୍ ରାଇସିନା କଥାବାର୍ତ୍ତାରେ ଯୋଗଦେବାପାଇଁ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀ ଜୟଶଙ୍କରଙ୍କର ଇରାନ୍ ଗସ୍ତ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଘଟିଥିବାର ଉଭୟ ନେତା ଉଲ୍ଲ୍ଲେଖ କରିଛନ୍ତି ଶ୍ରୀ ଜୟଶଙ୍କର ଊନବିଂଶ ମିଳିତ କମିଶନ୍ ବୈଠକରେ ଯୋଗଦେବାକୁ ଇରାନ୍ ଗସ୍ତରେ ଯାଇଥିଲେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ ବୃଦ୍ଧି ଓ ଚବାହର ବନ୍ଦର ଦେଇ ଯୋଗାଯୋଗ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ ତାଙ୍କ ଗସ୍ତର ମୂଳଲକ୍ଷ୍ୟ ଥିଲା